ସେଠାରେ ଅନ୍ୟାନ୍ୟ କେତେକ ନୀତିକାନ୍ତି ଶେଷ ହେବାପରେ ଶ୍ରୀଜୀଉମାନଙ୍କୁ ସ୍ୱାନ କରାଯିବା ଲାଗି ପ୍ରସ୍ତୁତି ଚାଲିଛି ଏହାପରେ ଛେରାପହଁରା ନୀତି କରାଯାଇ ମଧ୍ଧାହୁରେ ହାତୀବେଶ ଅନୁଷ୍ଠିତ ହେବ

ତେବେ ଚାହିଦା ଓ ଯୋଗାଣ ମଧ୍ଧରେ ସମନ୍ୱୟ ରଖିବା ଲାଗି ଶ୍ରୀ ପ୍ରଧାନ କହିଛନ୍ତି

ରାଜ୍ୟ ସରକାର ଏପରି ନିଷ୍ବଭି ନେବା ଆଇନ୍ ଅନୁସାରେ ଗ୍ରହଶୀୟ ନୁହେଁ ବୋଲି ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି

ଉପକୂଳବର୍ତ୍ତୀ ଅଅଳରେ ବର୍ଷା ହେବ ବୋଲି ପାଶିପାଗ ବିଭାଗ କହିଛି